ଟିକାକରଶକୁ ଶତପ୍ରତିଶତ ସଫଳ କରିବା ଲାଗି ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଏବଂ ମହାନଗର ନିଗମ କମିସନରକ୍ ନିର୍ଦ୍ଦେଶ ଦିଆଯାଇଛି

ଏହାର ଶୀଘ୍ର ସମାଧାନ ଲାଗି ଶ୍ରୀ ମହାପାତ୍ର ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ରାଜ୍ୟରେ ବର୍ଉମାନ କରୋନା ସଂକ୍ରମଶ ହ୍ରାସ ପାଉଥିବା ପରିସ୍ଥିତିକୁ ଲକ୍ଷ୍ୟକରି ସରକାର ଏହି ନିଷ୍ବଭି ନେଇଛନ୍ତି ଏ ସଂକ୍ରାନ୍ତ ନିର୍ଦ୍ଦେଶାନାମା ସାଧାରଣ ପ୍ରଶାସନ ବିଭାଗ ପକ୍ଷର୍ ଗତକାଲି ଜାରି କରାଯାଇଛି

ଦମକଳ ବାହିନୀ ଏବଂ ସ୍ରାନୀୟ ଲୋକଙ୍କ ସହାୟତାରେ ଉଦ୍ଧାରକାର୍ଯ୍ୟ ଚାଲୁ ରହିଛି